ଇଣ୍ଡିଆ ବୁଲଗେରିଆ ଏମ୍ଓୟୁ ଭାରତ ଓ ବୁଲ୍ଗେରିଆ ବେସରମାରିକ ପରମାଣୁ ସହଯୋଗ ଉପରେ ଏକ ବୁଝାମଣା ସ୍କାରକପତ୍ର ସ୍ୱାକ୍ଷର କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ୍ଙ୍କ ଗସ୍ତର ଦ୍ୱିତୀୟ ଦିନରେ ଦୁଇ ଦେଶ ପୁଞ୍ଜିନିବେଶ ପର୍ଯ୍ୟଟନ ଓ ସୋଫିଆ ବିଶ୍ୱବିଦ୍ୟାଳୟରେ ହିନ୍ଦୀ ବିଭାଗ ଖୋଲାଯିବା ଉପରେ ମଧ୍ୟ ବୁଝାମଣା ସ୍କାରକପତ୍ରମାନ ସ୍ୱାକ୍ଷର କରିଛନ୍ତି ବିଜ୍ଞାନ ଓ ବୈଷୟିକ ଜ୍ଞାନ କ୍ଷେତ୍ରରେ ସହଯୋଗପାଇଁ ଏକ ଚୁକ୍ତି ସ୍ୱାକ୍ଷରିତ ହୋଇଛି ଏହି ଚୁକ୍ତିଗୁଡ଼ିକ ସ୍ୱାକ୍ଷରିତ ହେବା ପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ୍ କହିଛନ୍ତି ଉଭୟ ଦେଶ ସେମାନଙ୍କ ମଧ୍ୟରେ ଅର୍ଥନୈତିକ ଭାଗିଦାରୀକୁ ଆଗକୁ ଆଗେଇ ନେବା ସହ ସେମାନଙ୍କ ମଧ୍ୟରେ ଉତ୍ତମ ରାଜନୈତିକ ସମ୍ପର୍କ ସ୍ଥାପନ ହୋଇଛି ଶ୍ରୀ କୋବିନ୍ଦ୍ କହିଛନ୍ତି ବୁଲ୍ଗେରିଆ ପ୍ରତିରକ୍ଷା କ୍ଷେତ୍ରରେ ଭାରତର ଏକ ମୁଖ୍ୟ ଭାଗିଦାର ହୋଇ ଏହାର 'ମେକ୍ ଇନ୍ ଇଣ୍ଡିଆ' କାର୍ଯ୍ୟକ୍ରମରେ ସାମିଲ୍ ହୋଇପାରିବ ଏବଂ ଆଇଟି ଅନ୍ୟାନ୍ୟ ସାମଗ୍ରୀ ଓ ମୌଳିକଡାଞ୍ଚା ଆଦି କ୍ଷେତ୍ରରେ ଭାରତ ସହ ଡିଜିଟାଲ୍ ଇଣ୍ଡିଆ ଓ ସ୍କାର୍ଟ ସିଟି କାର୍ଯ୍ୟକ୍ରମରେ ଅଂଶୀଦାର ହୋଇପାରିବ ଜାତିସଂଘ ନିରାପତ୍ତା ପରିଷଦ ଓ ପରମାଣୁ ଯୋଗାଣକାରୀ ଗୋଷ୍ଠୀରେ ଭାରତର ସଦସ୍ୟତାକୁ ସମର୍ଥନ କରିଥିବାରୁ ସେ ବୁଲ୍ଗେରିଆ ରାଷ୍ଟ୍ରପତି ରୁମେନ୍ ରାଦେବ୍ଙ୍କୁ ଧନ୍ୟବାଦ ଜଣାଇଛନ୍ତି ଭାରତ ଓ ବୁଲ୍ଗେରିଆ ସନ୍ତାସବାଦ ବିରୁଦ୍ଧରେ ଆନ୍ତର୍ଜାତିକ ସ୍ତରରୁ ଉପଯୁକ୍ତ ଉଦ୍ୟମ ହେବାପାଇଁ ଆହ୍ୱାନ ଜଣାଇଛନ୍ତି ଓ କାତିସଂଘରେ ଆନ୍ତର୍ଜାତିକ ସନ୍ତାସବାଦ ବିରୁଦ୍ଧରେ ବ୍ୟାପକ ରାଜିନାମା ଶୀଘ୍ର ସ୍ୱାକ୍ଷରିତ ହେବାପାଇଁ ଚାହିଁଛନ୍ତି ରାଷ୍ଟ୍ରପତି ଶ୍ରୀ କୋବିନ୍ଦ୍ ଆକି ଗୁରୁଦିବସ ଅବସରରେ ସୋଫିଆ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଉଦ୍ବୋଧନ ଦେବେ

ଏକ ବିବୃଭିରେ କର୍ତ୍ତପକ୍ଷ କହିଛନ୍ତି ଆଧାର କାର୍ଡ଼ ନ ଥିବା କିଛି ପିଲାଙ୍କୁ କେତେକ ସ୍କୁଲ୍ ନାମ ଲେଖାଇବାପାଇଁ ମନା କରିଦେଇଥିବା ଘଟଣା ଜଣାପଡ଼ିଛି ଛାତ୍ରଛାତ୍ରୀମାନଙ୍କୁ ଆଧାର ନୟର ମିଳିବା ଓ ସେଗୁଡ଼ିକୁ ସଂଶୋଧନ କରିବା ଦାୟିତ୍ୱ ସ୍କୁଲ୍ଗୁଡ଼ିକର ବୋଲି କର୍ତ୍ତୃପକ୍ଷ କହିଛନ୍ତି

ସେ କହିଛନ୍ତି ଆଧାର କାର୍ଡ଼ ମିଳିବା ଓ ବାୟୋମେଟ୍ରିକ୍ସ୍ ସଂଶୋଧନ ହେବା ପର୍ଯ୍ୟନ୍ତ ବିକଳ୍ପ ବ୍ୟବସ୍ଥା ମାଧ୍ୟମରେ ସ୍କୁଲ୍ ପିଲାମାନଙ୍କୁ ସମସ୍ତ ସୁବିଧା ଯୋଗାଇ ଦିଆଯିବା ଆବଶ୍ୟକ ରାଜନାଥ ଲିଞ୍ଚଙ୍ଗ୍ ମିଟିଙ୍ଗ୍ ଉତ୍ତ୍ୟକ୍ତ ଲୋକମାନଙ୍କଦ୍ୱାରା କରାଯାଉଥିବା ହତ୍ୟା ଘଟଣା ସଂକ୍ରାନ୍ତ ମନ୍ତ୍ରୀମାନଙ୍କ ଏକ ଗୋଷୀର ଆଜି ନ୍ତଆଦିଲ୍ଲୀରେ ବୈଠକ ବସି କିଛି ବରିଷ୍ଠ ଅଫିସରମାନଙ୍କ ନେଇ ଗଠିତ ଏକ ପ୍ୟାନେଲ୍ର ରିପୋର୍ଟ ଉପରେ ଆଲୋଚନା କରାଯାଇଛି ଏଭଳି ଘଟଣାଗୁଡ଼ିକୁ ରୋକିବାପାଇଁ ସମ୍ଭାବ୍ୟ ଆଇନ ପ୍ରଣୟନ ଉପରେ ଆଲୋଚନା ଲାଗି ସଚିବମାନଙ୍କର ସେହି ପ୍ୟାନେଲ୍ ଗଠନ କରାଯାଇଥିଲା ବୈଠକରେ ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂ ଅଧ୍ୟକ୍ଷତା କରିଥିବାବେଳେ କେନ୍ଦ୍ରମନ୍ତ୍ରୀ ସୁଷମା ସ୍ୱରାଜ ରବିଶଙ୍କର ପ୍ରସାଦ ନୀତିନ୍ ଗଡ଼କରୀ ଓ ବହୁ ବରିଷ୍ଠ ଅଫିସର ଏଥିରେ ଯୋଗ ଦେଇଥିଲେ

ମେଘାଳୟ ବିଧାନସଭାର ବାଚସ୍କତି ଡଙ୍କୁପର୍ ରାଏ ତାଙ୍କୁ ଶିଲଂର ପୁରୁଣା ବିଧାନସୌଧରେ ଶପଥପାଠ କରାଇଛନ୍ତି

ଶ୍ରୀ ସାଙ୍ଗମା ଗତକାଲି ନ୍ତଆଦିଲ୍ଲୀରେ ତାଙ୍କର ଇସ୍ତଫାପତ୍ର ଲୋକସଭା ବାଚସ୍କତି ସ୍ୱମିତ୍ରା ମହାଜନଙ୍କୁ ହସ୍ତାନ୍ତର କରିଥିଲେ ଶପଥ ଗ୍ରହଣ ସମାରୋହ ପରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତାବେଳେ ଶ୍ରୀ ସାଙ୍ଗମା କହିଛନ୍ତି ରାଜ୍ୟ ସରକାର ମେଘାଳୟ କନସାଧାରରଙ୍କ ଉନ୍ନତି ଦିଗରେ କାର୍ଯ୍ୟ କରିବାପାଇଁ ପ୍ରତିଶ୍ରତିବଦ୍ଧ ଏସ୍ସି ରାଫେଲ୍ ଭାରତ ଓ ଫ୍ରାନ୍ସ ମଧ୍ୟରେ ରାଫେଲ୍ ଯୁଦ୍ଧବିମାନ କିଣା କାରବାର ଉପରେ ସ୍ଥଗିତାଦେଶ ଲାଗୁ ବିଷୟ ଲୋଡ଼ି କରାଯାଇଥିବା ଏକ ଜନସ୍ୱାର୍ଥ ସମ୍ଭଳିତ ମାମଲାର ଶୁଣାଣିକୁ ଆସନ୍ତା ସପ୍ତାହରେ କରିବାକୁ ସୁପ୍ରିମ୍ କୋର୍ଟ ଆକି ରାଜି ହୋଇଛନ୍ତି ପ୍ରଧାନ ବିଚାରପତି ଦୀପକ୍ ମିଶ୍ର କଷ୍ଟିସ୍ ଏଏମ୍ ଖାନ୍ୱିଲ୍କର ଓ କଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଖଣ୍ଡପୀଠ ଓକିଲ ଏମ୍ଏଲ୍ ଶର୍ମାଙ୍କ ଆବେଦନର ଜରୁରୀକାଳୀନ ଶୁଣାଣି ହେବାପାଇଁ ତାଙ୍କର ଅନୁରୋଧକୁ ବିଚାରକୁ ନେଇଥିଲେ ଶ୍ରୀ ଶର୍ମା ତାଙ୍କର ପିଆଇଏଲ୍ରେ ଯୁଦ୍ଧବିମାନ କିଣାରେ ଅନିୟମିତ ହୋଇଥିବାର ଅଭିଯୋଗ କରିଥିଲେ ଆଇଏଏଫ୍ ରାଫେଲ୍ ଭାରତୀୟ ବିମାନ ବାହିନୀ କହିଛି ରାଫେଲ୍ ଏକ ଉତ୍ତମମାନର ଯୁଦ୍ଧ ବିମାନ ଯାହା ଭାରତକୁ ଅଭ୍ତପୂର୍ବ ପ୍ରତିରକ୍ଷା କ୍ଷମତା ପ୍ରଦାନ କରିବ ବିମାନ ବାହିନୀ ଉପମୁଖ୍ୟ ଏୟାର୍ ମାର୍ଶାଲ୍ ଏସ୍ପି ଦେଓ କହିଛନ୍ତି ଯେଉଁମାନେ ରାଫେଲ୍ କିଣା ବୁଝାମଣାକୁ ସମାଲୋଚନା କରୁଛନ୍ତି ସେମାନେ ନିୟମ ଓ ବିମାନ କ୍ରୟ ପଦ୍ଧତିକୁ ବୁଝିବା ଦରକାର ସେ କହିଛନ୍ତି ରାଫେଲ୍ ଯୁଦ୍ଧ ବିମାନ ଭାରତକୁ ଏହାର ପଡ଼ୋଶୀ ଦେଶଗୁଡ଼ିକ ତୁଳନାରେ ଅଭ୍ତପୂର୍ବ ପ୍ରତିରକ୍ଷା କ୍ଷମତା ପ୍ରଦାନ କରିବ

ୟଗ୍ର ପିତା ବିନୋଦ କୁମାର ଗ୍ରପ୍ତା କୋର୍ଟ ରାୟକ୍ର ସ୍ୱାଗତ କରି ଏହା ଏକ ଅତ୍ୟନ୍ତ ବିରଳ ହତ୍ୟା ଘଟଣା ବୋଳି ଦର୍ଶାଇଛନ୍ତି

ଅପହରଣକର୍ତ୍ତାମାନେ ତା'ର ପିତାଙ୍କଠାର୍ତ ବହୃ ପରିମାଣର ଅର୍ଥ ଦାବି କରିଥିଲେ

ସିଆଇଡି ଏହି ମାମଲାର ତଦନ୍ତ କରୁଥିଲା ୟୁବ୍ର ହତ୍ୟା ଘଟଣା ସମଗ୍ର ସିମ୍ଳାରେ ଶୋକର ଛାୟା ଖେଳାଇ ଦେଇଥିଲା ଓ ଏହାର ପ୍ରତିବାଦରେ ଲୋକମାନେ ଶୋଭାଯାତ୍ରା ଓ କ୍ୟାଶ୍ଡେଲ୍ ମାର୍ଚ୍ଚ କରିଥିଲେ

କେକେ ଇନ୍ଫିଲ୍ଟ୍ରେସନ୍ ଫଏଲ୍ଡ୍ ଜନ୍ମୁ କାଶ୍ମୀରର ରାଜୌରୀ କିଲ୍ଲାରେ ନିୟନ୍ତ୍ରଣ ରେଖାଠାରେ ଏକ ଅନୁପ୍ରବେଶ ଉଦ୍ୟମକୁ ସେନାବାହିନୀ ପଣ୍ଡ କରିବା ସହ ଜଣେ ଅନୁପ୍ରବେଶକାରୀ ଯବାନମାନଙ୍କ ଗୁଳିରେ ପ୍ରାଣ ହରାଇଛି ଜଣେ ପ୍ରତିରକ୍ଷା ମୁଖପାତ୍ର ଆମ ଜନ୍ମୁ ସମ୍ଭାଦଦାତାଙ୍କୁ ଜଣାଇଛନ୍ତି ନିୟନ୍ତ୍ରଣ ରେଖାଠାରେ କେରି ସେକ୍ଟରରେ କିିିି ଲୋକଙ୍କୁ ସନ୍ଦିଗ୍ଧ ଅବସ୍ଥାରେ ଦେଖିବା ପରେ ସେଠାରେ ପହରା ଦେଉଥିବା ଯବାନମାନେ ସେମାନଙ୍କୁ ଚ୍ୟାଲେଞ୍ କରିଥିଲେ ଅନୁପ୍ରବେଶକାରୀମାନେ ଯବାନମାନଙ୍କୁ ଉପରକୁ ଗୁଳି ଚଳାଇବା ପରେ ଯବାନମାନେ ପାଲଟା ଆକ୍ରମଣ କରିଥିଲେ ଗୁଳି ବିନିମୟରେ ଜଣେ ଅନୁପ୍ରବେଶକାରୀ ମୃତ୍ୟୁବରଣ କରିଥିଲା ଅନୁପ୍ରବେଶକାରୀ ଜଣକର ମୃତଦେହକୁ ସ୍ଥାନୀୟ ପୁଲିସ୍କୁ ହସ୍ତାନ୍ତର କରାଯାଇଛି ସେ ଜଣେ ପାକିସ୍ତାନୀ ନାଗରିକ ବୋଲି ଅନୁମାନ କରାଯାଉଥିବାବେଳେ ଏପର୍ଯ୍ୟନ୍ତ ତାକୁ ଚିହ୍ନଟ କରାଯାଇପାରି ନାହିଁ

ସ୍ୱତନ୍ତ୍ର ଏନ୍ଆଇଏ ବିଚାରପତି ବିନୟ ପଦଲ୍କର ପୁରୋହିତ ଓ ଅନ୍ୟ ଅଭିଯୁକ୍ତମାନେ ସେମାନଙ୍କ ବିରୁଦ୍ଧରେ ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ ଅଧୀନରେ ବିଚାର ହେଉଥିବା ଉପରେ ଆପତ୍ତି କରିବାରୁ ଅଭିଯୋଗ ପତ୍ର ଦାଖଲକୁ ସ୍ଥଗିତ ରଖିଛନ୍ତି ମେକର ରମେଶ ଉପାଧ୍ୟାୟ ସେମାନଙ୍କ ବିରୁଦ୍ଧରେ ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ ଲାଗୁ ହେବା ଉଚିତ କି ନାହିଁ ସେ ସଂକ୍ରାନ୍ତରେ ନିଷ୍କଭି ନେବାକୁ ଅନୁରୋଧ କରିଥିଲେ ସ୍ୱତନ୍ତ୍ର ବିଚାରପତି ମାମଲାକୁ ସ୍ଥଗିତ ରଖି ଅଦାଲତ ଆସନ୍ତା ସୋମବାରଠାରୁ ସେମାନଙ୍କ ଯୁକ୍ତି ଉପରେ ଶୁଣାଣି କରିବେ ବୋଲି କହିଥିଲେ ପୁରୋହିତଙ୍କ ବିରୁଦ୍ଧରେ ନିମ୍ନ ଅଦାଲତ ଅଭିଯୋଗ ପତ୍ର ଦାଖଲ କରିବାରୁ ତାଙ୍କୁ ନିବୃତ୍ତ କରିବାପାଇଁ ତାଙ୍କର ଆବେଦନକୁ ଗତକାଲି ବମ୍ବେ ହାଇକୋର୍ଟ ଖାରଜ କରିଦେଇଥିଲେ

କେରଳ କ୍ୟାନ୍ସଲ୍ କେରଳର ପ୍ରୟଙ୍କରୀ ବନ୍ୟା ପରେ ରାଜ୍ୟ ସରକାର ଆସନ୍ତା ବର୍ଷେ ପାଇଁ ରାଜ୍ୟରେ ସମସ୍ତ ପ୍ରକାର ଉତ୍ସବ ପାଳନକୁ ବାତିଲ୍ କରିଛନ୍ତି କେରଳ ଆନ୍ତର୍ଜାତିକ ଚଳଚ୍ଚିତ୍ର ଉତ୍ସବକୁ ମଧ୍ୟ ବାତିଲ୍ କରାଯାଇଛି ପ୍ରତିବର୍ଷ ଡିସେମ୍ବର ମାସରେ ଏହି ଚଳଚ୍ଚିତ୍ର ଉତ୍ସବ ଅନୁଷ୍ଠିତ ହୋଇଥାଏ

ପ୍ରାଥମିକ ନିମ୍ନ ମାଧ୍ୟମିକ ଓ ମାଧ୍ୟମିକ ସ୍ତରରେ ଉତ୍ତମ ଶିକ୍ଷାଦାନପାଇଁ ଏହି ସେହି କୂତୀ ଶିକ୍ଷକମାନଙ୍କୁ ପୁରସ୍ଚ୍ଚତ କରାଯାଇଛି ଏହି ଅବସରରେ ଉଦ୍ବୋଧନ ଦେଇ ଉପରାଷ୍ଟ୍ରପତି କହିଛନ୍ତି ଶିକ୍ଷକମାନଙ୍କୁ ସେମାନଙ୍କର ଶିକ୍ଷାଦାନ ପଦ୍ଧତି ସରଳ କରିବାକୁ ହେବ ଓ ସେମାନଙ୍କୁ ପ୍ରତ୍ୟେକ ପିଲାଙ୍କର ଶିକ୍ଷାଗ୍ରହଣର କ୍ଷମତାକୁ ଜାଣିବାକୁ ହେବ ଶ୍ରୀ ନାଇଡୁ କହିଛନ୍ତି ପ୍ରତ୍ୟେକ ପିଲାଙ୍କର ଶିକ୍ଷାଗ୍ରହଣର କ୍ଷମତା ଭିନ୍ନ ଓ ସେମାନେ ଯେପରି ଅଧିକରୁ ଅଧିକ ଶିକ୍ଷା ଗ୍ରହଣ କରିପାରିବେ ସେ ଦିଗରେ ଶିକ୍ଷକମାନଙ୍କୁ ଯତ୍ନବାନ ହେବାକୁ ପଡ଼ିବ